ବିଲ୍ ଅନୁଯାୟୀ ମେଡ଼ିକାଲ କାଉନ୍ସିଲ ଅଫ୍ ଇଣ୍ଣିଆ ଏମ୍ସିଆଇ ବଦଳରେ ଏକ ଜାତୀୟ ମେଡ଼ିକାଲ କମିଶନ ପ୍ରତିଷା କରାଯିବ

ଯାହା ମାଧ୍ଧମରେ ବିଭିନ୍ନ ପ୍ରକାର ନିଷ୍ବଭି ଗ୍ରହଶ କରାଯିବ

ଆନ୍ତର୍କାତିକ ଆଇନ୍ ଆଧାରରେ ଏଭଳି ପଦକ୍ଷେପ ନିଆଯିବ ବୋଲି ସ୍ୱରାଷ୍ଟ ମନ୍ତୀ ଅମିତ ଶାହା କହିଛନ୍ତି

ପାଶିପାଗ ବିଭାଗ କହିଛି ଆଜିଠାରୁ ରାଜ୍ୟର କେତେକ ଅଞ୍ଞଳରେ ବର୍ଷାର ସମ୍ଭାବନା ରହିଛି